ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ପ୍ରତି ସମଗ୍ର ବିଶ୍ୱର ମନୋଭାବ ସକାରାତ୍ମକ ରହିଛି ଭାରତରେ ପର୍ଯ୍ୟାପ୍ତ ସୁଯୋଗ ଅନେକ ବିକଳ୍ପ ଓ ଉନ୍ନକ୍ତ ବ୍ୟବସ୍ଥା ଯୋଗୁଁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଭାରତ ପ୍ରତି ସକାରାତ୍ମକ ଆଭିମୁଖ୍ୟ ପୋଷଣ କରିଆସୁଛନ୍ତି

ଭାରତକୁ ସୁଯୋଗର ଭୂମି ଭାବେ ବର୍ଷ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ଲାଗି ପର୍ଯ୍ୟାପ୍ତ ସୁଯୋଗମାନ ରହିଛି

କୃଷିକ୍ଷେତ୍ରରେ ସଂପ୍ରତି ନିଆଯାଇଥିବା ଐତିହାସିକ ସଂସ୍କାରଗୁଡ଼ିକର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି କୃଷି କଞ୍ଚାମାଲ ଓ ଯନ୍ତ୍ରପାତି କୃଷିଜାତ ପଦାର୍ଥ ଯୋଗାଣ ଶୃଙ୍ଖଳ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ମସ୍ୟ ପାଳନ ଓ ଜୈବିକ ଚାଷ ଭଳି କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗମାନ ରହିଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ ପ୍ରଧାନମନ୍ତ୍ରୀ ଆହୁରି ଅନେକ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ଥିବା ସୁଯୋଗଗୁଡ଼ିକର ମଧ୍ୟ ଉଲ୍ଲେଖ କରିଛନ୍ତି ସେହିସବୁ କ୍ଷେତ୍ରଗୁଡ଼ିକ ମଧ୍ୟରେ ଶକ୍ତି ମୌଳିକ ଢ଼ାଞ୍ଚା ସଡ଼କ ରାଜପଥ ଓ ବନ୍ଦର ବେସାମରିକ ବିମାନ ଚଳାଚଳ ଓ ଆହୁରି ଅନେକ କ୍ଷେତ୍ର ରହିଛି

ଶ୍ରୀ ମୋଦୀ ସହଜରେ ବ୍ୟବସାୟ କରିବାରେ ବିଶ୍ୱବ୍ୟାଙ୍କ ତାଲିକାରେ ଭାରତର ସ୍ଥିତି ଉପରକୁ ଉଠିଥିବା ବିଷୟ ଦର୍ଶାଇଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱ ଅର୍ଥନୈତିକ ସୁଧାର ପାଇଁ ଯାହାସବୁ ଆବଶ୍ୟକ ଭାରତ ପାଖରେ ସେଗୁଡ଼ିକ ମହଜୁଦ ରହିଛି ଆମେରିକାକୁ ଭାରତର ଏକ ପ୍ରକୃତ ଭାଗିଦାର ଭାବେ ବର୍ଷ୍ଣନା କରି ସେ କହିଛନ୍ତି ଦୁଇଦେଶ ମଧ୍ୟରେ ଏହି ଭାଗିଦାରୀ ସଂପର୍କ କରୋନା ସଫକ୍ରମଣ ପରିବର୍ତ୍ତୀ ସମୟରେ ବିଶ୍ୱକୁ ଏହାର ପୂର୍ବର ଅର୍ଥନୈତିକ ଅଗ୍ରଗତି ପଥରେ ପୁନର୍ବାର ଅଗ୍ରସର ହେବାକୁ ରାସ୍ତା ଉନ୍ଦୁକ୍ତ କରିବ ଆମେରିକାର ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ଯାଇ ସେ କହିଛନ୍ତି ଭାରତରେ ପୁଞ୍ଜି ନିବେଶ କରିବା ପାଇଁ ଏହାଠାରୁ ଆଉ ଭଲ ସମୟ କେବେ ମିଳିବ ନାହିଁ

ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଭାରତ ଓ ଆମେରିକା ଏକାଠି ମିଶି ବିଶ୍ୱକୁ ନୂଆ ଦିଗ୍ଦର୍ଶନ ଦେଇପାରିବେ ଗତକାଲି ଭାରତ ଆମେରିକା ବ୍ୟବସାୟିକ ପରିଷଦ ଶିଖର ବୈଠକରେ ଭିଡ଼ିଓ କନ୍ଫରେନ୍ ି ମାଧ୍ୟମରେ ଉଦ୍ବୋଧନ ଦେଇ ଶ୍ରୀ ଜୟଶଙ୍କର କହିଛନ୍ତି ଭାରତ ଓ ଆମେରିକା ସାମୁଦ୍ରିକ ସ୍ୱରକ୍ଷା ସନ୍ତାସବାଦର ଦମନ ଯୋଗାଯୋଗ କୋଭିଡ୍ ନାଇଣ୍ଟିନ୍ର ମୁକାବିଲା ଜଳବାୟୁ ପରିବର୍ତ୍ତନ ଓ ଞ୍ଜାନଭିତ୍ତିକ ଅର୍ଥନୀତି ଭଳି କ୍ଷେତ୍ରରେ ଏକାଠି ମିଶି କାର୍ଯ୍ୟ କରୁଛନ୍ତି ସେ କହିଛନ୍ତି ଦୁଇଦେଶ ମଧ୍ୟରେ ବାଣିଜ୍ୟ କ୍ଷେତ୍ରରେ ଥିବା ବିବାଦୀୟ ବିଷୟଗୁଡ଼ିକର ଉଭୟ ଦେଶ ସୌହାର୍ଦ୍ଧ୍ୟପୂର୍ଣ୍ଣ ଉପାୟରେ ସମାଧାନ କରିବା ଉଚିତ ଏହା ହେଲେ ଦୁଇଦେଶ ପ୍ରଗତିପଥରେ ଅଗ୍ରସର ହୋଇପାରିବେ ପିଏମ୍ ମଣିପୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ମଣିପୁର କଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି

ଏଥିରୁ ଲକ୍ଷଲକ୍ଷ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ ଓ ହଜାର ହଜାର ଲୋକଙ୍କୁ ନିଯୁକ୍ତି ମିଳିପାରିବ ପ୍ରଧାନମନ୍ତ୍ରୀ କହିଛନ୍ତି ମଣିପୁରର କନସାଧାରଣ ବିଶେଷକରି ମହିଳାମାନଙ୍କ ପାଇଁ ଆଜି ଦିନଟି ଏକ ଶୁଭଦିନ ଭାବେ ଇତିହାସରେ ଲିପିବଦ୍ଧ ହୋଇ ରହିବ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ ମଣିପୁର ଜଳଯୋଗାଣ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରାଯାଇ ପାରିଥିବାରୁ ଏହା ଏକ ଦୃଷ୍ଟାନ୍ତମଳକ ପଦକ୍ଷେପ ହୋଇଛି ସମଗ୍ର ଦେଶରେ କୋଭିଡ୍ କଟକଣା ଲାଗୁ ହୋଇଥିବା ଭଳି ସମୟରେ ସରକାର ଜଳଜୀବନ ମିଶନକୁ ଏକ ବିପୁବରେ ପରିଣତ କରିଛନ୍ତି ସେ ପୁଣି କହିଛନ୍ତି ଉତ୍ତର ପୂର୍ବାଞ୍ଚଳ ପାରମ୍ପରିକ ସମୟରୁ ପୂର୍ବ ଏସିଆ ପାଇଁ ଭାରତର ଫାଟକ ଭାବେ କାର୍ଯ୍ୟ କରିଆସ୍ୱଚ୍ଚି ସେ କହିଛନ୍ତି ଉତ୍ତର ପୂର୍ବାଞ୍ଚଳରେ ଶାନ୍ତି ସ୍ଥାପନ ଯୋଗୁଁ ବର୍ତ୍ତମାନ ଏହା ଭାରତର ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାର ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ କହିଛନ୍ତି ଶାନ୍ତି ସମୃଦ୍ଧି ଓ ଅଗ୍ରଗତିର ମନ୍ତ୍ର ଏବେ ସମଗ୍ର ଉତ୍ତର ପୂର୍ବାଞ୍ଚଳରେ ଗୁଞ୍ଜରିତ ହେଉଛି ଓ ସମଗ୍ର ଅଞ୍ଚଳରେ ଦିନେ ଶାନ୍ତିର ଏକ ମହାନ ବାତାବରଣ ସୃଷ୍ଟି ହେବ ବୋଲି ତାଙ୍କର ଦୂଢ଼ ବିଶ୍ୱାସ ରହିଛି ମଣିପୁରରେ ଅବରୋଧ ଏବେ ଇତିହାସରେ ପରିଣତ ହୋଇଯାଇଥିବା ବେଳେ ଆସାମରେ ଦଶନ୍ଧି ଦଶନ୍ଧି ଧରି ଲାଗିରହିଥିବା ହିଂସାର ଅବସାନ ଘଟିଛି ତ୍ରିପୁରା ଓ ମିଜୋରାମର ଯୁବାମାନେ ମଧ୍ୟ ହିଂସାର ପଥ ପରିହାର କରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି

ପିଏମ୍ ଟ୍ରିବ୍ୟୁଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଳକ ଓ ଚନ୍ଦ୍ରଶେଖର ଆଜାଦଙ୍କ ଜୟନ୍ତୀ ଅବସରରେ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ସେହି ଦୁଇ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କିଛି ଟ୍ପିଟ୍ ବାର୍ଭାରେ ଶ୍ରୀ ଶାହା କହିଛନ୍ତି ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଳକ ଭାରତର ସ୍ୱାଧୀନତା ସଂଗ୍ରାମକୁ ନୂଆ ଦିଗ୍ଦର୍ଶନ ଦେଇଥିଲେ ସେ ଭାରତର କନସାଧାରଣଙ୍କୁ 'ସ୍ୱରାଜ ମୋର ଜନ୍ମଗତ ଅଧିକାର ଓ ମୁଁ ଏହାକୁ ହାସଲ କରି ରହିବି'ର ସ୍ଲୋଗାନ ଦେଇ ସେମାନଙ୍କୁ ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ କରାଇଥିଲେ ଶ୍ରୀ ଶାହା କହିଛନ୍ତି ସ୍ପଦେଶୀ ପଦାର୍ଥର ବ୍ୟବହାର ସ୍ୱଦେଶୀ ଶିକ୍ଷା ଓ ସ୍ୱରାଜ୍ୟ ଭଳି ବିଷୟଗୁଡ଼ିକୁ ଲୋକମାନ୍ୟ ତିଳକ ଜୋରସୋରରେ ଉତ୍ଥାପନ କରୁଥିଲେ ତାଙ୍କର ଦେଶପ୍ରେମ ଆଦର୍ଶ ଜୀବନଶୈଳୀ ଓ ସଂଗ୍ରାମମୟ ଜୀବନ ଦେଶର ଜନସାଧାରଣଙ୍କ ମନରେ ଜାତୀୟତା ଭାବର ଉଦ୍ରେକ କରିଆସୁଛି ଚନ୍ଦ୍ରଶେଖର ଆଜାଦ୍ଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରି ଶ୍ରୀ ଶାହା କହିଛନ୍ତି ତାଙ୍କର ବୀରତ୍ୱ ଦେଶପ୍ରେମ ଓ ବଳିଦାନକୁ ଦେଶ ସର୍ବଦା ମନେରଖିବ ତଥ୍ୟ ପ୍ରସାରଣମନ୍ତ୍ରୀ ପ୍ରକାଶ ଜାବଡେକର ସେହି ଦୁଇ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଗୋଟିଏ ଦିନ ଭିତରେ ଏତେ ସଂଖ୍ୟକ ଲୋକ ଆରୋଗ୍ୟ ଲାଭ କରିବା ଏହା ହେଉଛି ପ୍ରଥମ ଘଟଣା

ତେବେ କରୋନା ମୃତ୍ୟହାର କ୍ମାନ୍ନୟରେ ହାସ ପାଇବାରେ ଲାଗିଛି

ଆଇସିଏମ୍ଆର କୋଭିଡ୍ ନାଇଷ୍ଟିନ୍ ନମୁନା ପରୀକ୍ଷା ପାଇଁ ଅଧିକର୍ ଅଧିକ ପରୀକ୍ଷାଗାରଗୁଡ଼ିକୁ ଅନୁମତି ପ୍ରଦାନ କରିବା ପ୍ରକ୍ରିୟା ଜାରି ରଖିଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ଆରୋଗ୍ୟ ହାର ଦୃଷ୍ଟିରୁ ଦିଲ୍ଲୀ ପ୍ରମୁଖ ସ୍ଥାନରେ ଥିବା ବେଳେ ତାହା ପରକୁ ଲଦାଖ ହରିଆଣା ତେଲଙ୍ଗାନା ଓ ଆଣ୍ଡାମାନ ଏବଂ ନିକୋବର ଦୀପପୁଞ୍ଜ ରହିଛି

ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷସ୍ଥାନରେ ରହିଥିବା ବେଳେ ତାହା ପରକୁ ତାମିଲନାଡୁ ଦିଲ୍ଲୀ ଓ ତେଲଙ୍ଗାନା ରହିଛି